ଗତକାଲି ରାଜ୍ୟରେ କରୋନା ଭ୍ତାଣୁ ସଂକ୍ରମଣର ସ୍ରିତି ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମୀକ୍ଷା କରିଥିଲେ

ସେମାନଙ୍କ ମଧ୍ଘରେ ଜଶଙ୍କ ରକ୍ତରେ ଏହି ଭ୍ରତାଶୁ ଥିବା ଜଣାପଡ଼ିଛି

ସେ ଦୀର୍ଘଦିନ ଧରି ବାର୍ବ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥଲେ

ସମାଜର ଦୁର୍ବଳ ଓ ନିଷ୍ବେଷିତ ବର୍ଗଙ୍ଙ ଉତ୍ଥାନ ପାଇଁ ଲେଖନୀ ମାଧ୍ଘମରେ ସଚେତନତା ସୃଷ୍ କରିଥିଲେ

ଆଜି କୋଶାର୍କଠାରେ ଏକ ସମାରୋହରେ ଯୋଗ ଦେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ଏହା କହିଛନ୍ତି

ଏହି କାର୍ଯ୍ୟକ୍ରମରେ ଆକି କଟକ ବାଲିଯାତ୍ରା ପଡ଼ିଆଠାରୁ ଏକ ଓ୍ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ରାୟଗଡ଼ାଠାରେ ପଦଯାତ୍ରାକୁ ରେଳବାଇର ବରିଷ୍ ବାଣିଜ୍ୟ ପ୍ରବକ୍ଷକ ସୁନିଲ୍ କୁମାର ପତାକା ଦେଖାଇ ଶୁଭାରୟ କରିଥିଲେ ସ୍ରାନୀୟ ଜିସିଡି ହାଇସ୍କୁଲ୍ ପଡ଼ିଆରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା

ପରବର୍ତୀ ରବିବାରଗୁଡ଼ିକରେ ଧୀରେଧୀରେ ଏହି କାର୍ଯ୍ୟକ୍ରମ ଅନ୍ୟ ପାର୍କରେ ମଧ ଅୟୋଜିତ ହେବ ବୋଲି ସୂଚନା ମିଳିଛି

ଏଥିରେ ପ୍ରଶାସନ ବିରୋଧି ସ୍କୋଗାନମାନ ଉଲ୍କୋଖ ରହିଛି